ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ

ବିହାର ଇଲେକସନ୍ ବିହାର ବିଧାନସଭା ନିର୍ବାଚନ ଲାଗି ତୂତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରଚାର ଅଭିଯାନ କୋର୍ ଧରିଛି ଏହି ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ

ସେଥିମଧ୍ୟରେ କିଶନ୍ଗଞ୍ଜ କାଟିହାର୍ ମାଧେପୁରା ସୁପଲ ଦରଭଙ୍ଗା ଏବଂ ମଧୁବନୀ ଅନ୍ତର୍ଭୁକ୍ତ

ଅନ୍ୟ ପକ୍ଷରେ ବାଲ୍ଲିକୀ ନଗର ସଂସଦୀୟ ଆସନଲାଗି ମଧ୍ୟ ସେହିଦିନ ଉପନିର୍ବାଚନ ଅନୁଷ୍ଠିତ ହେବ ଏହି ଅବସରରେ ବିଭିନ୍ନ ଦଳର ବରିଷ୍ଣ ନେତୃବ୍ନ୍ଦ ତଥା ଷ୍ଟାର ପ୍ରଚାରକମାନେ ପୋଷି ସୀମାଞ୍ଚଲ ଓ ମିଥିଲାଞ୍ଚଲ ଆଦି ସ୍ଥାନରେ ନିର୍ବାଚନ ସଭାମାନଙ୍କରେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ପୁର୍ଣ୍ଣିଆ କିଲ୍ଲାର ଧମ୍ଦାହାଠାରେ ଏକ ଜନସଭାକୁ ଉଦ୍ବୋଧନ କରି ବରିଷ୍ଣ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦୁର୍ନୀତି ମୁକ୍ତ ସୁଶାସନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ସବୁଠୁ ବଡ଼ ସଫଳତା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଏବେ ବିନା ବାଧାରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁଛି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ମାଧ୍ୟମରେ ସରକାର ପ୍ରଦାନ କରୁଥିବା ଶତପ୍ରତିଶତ ଅର୍ଥ ଏଣିକି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ଉପଲବ୍ଧ ହେଉଛି କଂଗ୍ରେସର ବରିଷ୍ଣ ନେତା ରାହୁଲ ଗାନ୍ଧି ଆଜି ମାଧେପୁରା ଜିଲ୍ଲା ଅନ୍ତର୍ଗତ ବିହାରୀଗଞ୍ଜଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ବର୍ତ୍ତମାନର ଏନ୍ଡିଏ ସରକାରଙ୍କ ଦ୍ୱାରା ଅଣାଯାଇଥିବା ତିନୋଟି କୃଷି ବିଧେୟକ ବିଲ୍କୁ କୃଷକ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ଏହି ବିଧେୟକ ଲାଗି ସ୍ଥାନୀୟ କୃଷି ଉତ୍ପାଦ ବଜାର ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ସହ କୃଷକମାନେ ବଡ଼ବଡ଼ ଦଲାଲମାନଙ୍କ ଦ୍ୱାରା ଶୋଷ ହେବେ ବୋଲି ସେ କହିଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି ନୂତନ ଭାବେ ପାରିତ ହୋଇଥିବା ଏହି କୃଷି ବିଲ୍ଗୁଡ଼ିକର କୁ ପ୍ରଭାବ ଯୋଗୁଁ ବର୍ତ୍ତମାନ ଦେଶରେ ପିଆଜ ଏବଂ ପନିପରିବାର ଦର ଆକାଶ ଛୁଆଁ ହୋଇଛି ସେହିଭଳି କେନ୍ଦ୍ରରେ ଏବଂ ବିହାରରେ ସରକାରଙ୍କ ବିଭିନ୍ନ ନୀତିକୁ ଶ୍ରୀ ଗାନ୍ଧୀ ସମାଲୋଚନା କରିଛନ୍ତି ଅନ୍ୟ ପକ୍ଷରେ ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର କିଶନଗଞ୍ଜ ଜିଲ୍ଲାର କୋଚାଧାମନ ଓ ଠାକୁରଗଞ୍ଜରେ ବିଭିନ୍ନ ଜନସମାବେଶରେ ଉଦ୍ବୋଧନ ଦେଇଛନ୍ତି

ଏହା ସେମାନଙ୍କୁ ଆତ୍ମନିର୍ଭର ହେବାରେ ସାହାଯ୍ୟ କରିବ ଆମ ସମ୍ଭାଦଦାତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କେପି ନଡ୍ରା ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଚମ୍ପାରନ୍ଠାରେ କେତେକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସେହିଭଳି ବିଜେପି ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କଟିହାର୍ ଦରଭଙ୍ଗ ମଧୁବନୀ ଏବଂ ସାହାର୍ସା ଜିଲ୍ଲାରେ ବିଭିନ୍ନ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ

ଏହି ପ୍ରତିଶ୍ରତିରୁ ଓହରିଯିବାର ପ୍ରଶ୍ର ଉଠୁନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି ରାଜ୍ୟର ବେକାରୀ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ ଏବଂ ପ୍ରବାସୀ ଲୋକଙ୍କର ସମସ୍ୟାର ସମାଧାନ ତାଙ୍କ ସରକାରଙ୍କ ସବୁଠାରୁ ବଡ଼ ନିର୍ବାଚନୀ ପ୍ରସଙ୍ଗ ବୋଲି ଶ୍ରୀ ଯାଦବ କହିଚ୍ଛନ୍ତି

ଏହାଛଡ଼ା ରାଜ୍ୟର ସାମଗ୍ରୀକ ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଏହା ସହାୟକ ହେବ ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଇଜ୍ରାଇଲ୍ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ଏହାଛଡ଼ା ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଅଧିକ ସହଯୋଗ ଲାଗି ହୋଇଥିବା ଅନ୍ୟ ଏକ ରାଜିନାମାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ବୋଲି ଶ୍ରୀ ଜାଭଡେକର କହିଛନ୍ତି

ପ୍ରତ୍ୟେକ ଦିନ ଅନେକ କୋଭିଡ୍ ରୋଗୀ ଆରୋଗ୍ୟ ଲାଭ କରୁଥିବା ବେଳେ ମୃତ୍ୟୁ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା ଦୂଷ୍ଟିରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ସରକାରଙ୍କ ପକ୍ଷରୁ ଉନ୍ନତ ମେଡିକାଲ ଭିଭିମି ଉପଲହ କରାଯିବା କାରଣରୁ ଏଭଳି ସଫଳତା ମିଳିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ଦେଶରେ ପୁନେ ସ୍ଥିତ ଜାତୀୟ ଭାଇରୋଲୋକି ପ୍ରତିଷ୍ଠାନ ଏକମାତ୍ କୋଭିଡ୍ ନମୁନା ପରୀକ୍ଷା କେନ୍ଦ୍ର ଥିଲା

ମେଘାଳୟ ବିଧାନସଭା ସଚିବାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ଏହି ଅଧିବେଶନ କାଳରେ ବିରୋଧୀ କଂଗ୍ରେସ ପକ୍ଷରୁ କୋଭିଡ୍ ନାଇଷ୍ଟିନ୍ ଜନିତ ବିଭିନ୍ନ ସମସ୍ୟା କୋଇଲାର ବେଆଇନ୍ ପରିବହନ ଏବଂ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ଏହି ପାଞ୍ଚ ଦିନିଆ ଅଧିବେଶନରେ ଉହ୍ଚାପନ କରାଯିବାର ସମ୍ଭାବନା ରହିଛି ତେବେ ଏହି ଅଧିବେଶନ କାଳରେ କୋଭିଡ୍ ନାଇଷ୍ଟିନ୍ ଜନିତ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରାଯିବର ବ୍ୟବସ୍ଥା କରାଯାଇଛି ବୋଲି ଏହି ବିଞ୍ଜପ୍ତିରେ କୁହାଯାଇଛି ଆଇପିଏଲ୍ ଆଇପିଏଲ୍ ଚଳିତ ସଂସ୍କରଣର ପ୍ରଥମ ପ୍ଲେଅଫ୍ ମ୍ୟାଚ୍ ଆସନ୍ତାକାଲି ଦୁବାଇଠାରେ ଅନୁଷ୍ଠିତ ହେବ ଏହି ମ୍ୟାଚ୍ରେ ମୁମ୍ୟାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ

ଏହି ସଂସ୍କରଣରେ ତିନୋଟି ଦଳ ଭାଗ ନେଉଛନ୍ତି ସେଗୁଡ଼ିକ ହେଲା ସୁପରନୋଭାସ ଭେଲୋସିଟି ଏବଂ ଟ୍ରେଲବ୍ଲେଜର୍ସ୍

ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମ୍ୟାଚ୍ ପୂର୍ବବର୍ଷ ଚାମ୍ପିୟନ୍ ସୁପର ନୋଭାସ ଓ ଭେଲୋସିଟି ମଧ୍ୟରେ ଖେଳାଯିବ ଭାରତୀୟ ଟି ଟୋଣ୍ଟି ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ସୁପର ନୋଭାସର ନେତୃତ୍ୱ ନେଉଥିବା ବେଳେ ଭେଲୋସିଟି ଦଳର ଅଧିନାୟକ ଦାୟିତ୍ୱ ମିଥାଲି ରାଜ୍ଙ୍କୁ ଦିଆଯାଇଛି